ଏହି ଘଡିସକ୍ଧି ମୁହୂର୍ଭରେ ଆମେ ସମସ୍ତେ କାକ୍ଧକୁ କାକ୍ଧ ମିଶାଇ ଚାଲିବା ଉଚିତ୍ ବୋଲି ପ୍ରଧାନମନ୍ତା କହିଛନ୍ତି

ଏହାସତ୍ତେ ଦେଶରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ପ୍ରତିଦିନ ବୃକ୍ଧି ପାଇବାରେ ଲାଗିଛି

ଏହି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଖର୍ଚ ପାରାଦ୍ୱୀପ ପୋର୍ଚଟ୍ରଷ୍ଟ ବହନ କରିବ

ଚିଙ୍ଗୁଡି ଚାଷ ମାଛ ଅମଳ ଓ ମାଛ ୟାକ୍କି ପରିଚାଳନା କାମ ମଧ୍ୟ ଲକ ଡାଉନ ଅବଧିରେ କରା ଯାଇ ପାରିବ ସବୁ ପ୍ରକାର ମହ୍ୟଜାତୀୟ ସାମଗ୍ରୀ ବିକ୍ରୀ ଉପରେ କୌଣସି ପ୍ରକାର କଟକଶା ନାହିଁ

ମୃତ୍ୟୁବରଶ କରିଥିବା ଦୁଇ ଭାରତୀୟ ମୂଳ ଡାକ୍ତର ହେଉଛନ୍ତି ଡାକ୍ତର ଜିତେଦ୍ର କୁମାର ରାଥୋଡ ଓ ହମଜା ପାଚେରୀ

ସେହିପରି ଅପପୁଷ୍ଟିର ଶିକାର ପିଲାମାନଙ୍କୁ ମଧ ସ୍ୱତନ୍ତ ପୁଷ୍ଟିଯୁକ୍ତ ଖାଦ୍ୟ ସହ ମାମାନଙ୍କୁ ଏନେଇ ସଚେତନ କରାଯାଉଛି

ଏହି ଖାଦ୍ୟଶସ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ରାଜ୍ୟ ସରକାରଙ୍କର ରାସନକାର୍ଡଧାରୀ ହିତାଧ୍ବକାରୀମାନେ ପାଇପାରିବେ

ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଆଖପାଖ ଅଞ୍ଞଳରେ ବିଶୋଧନ କରାଯାଉଛି